କରୋନା ପଜିଟିଭ୍ ଚିହ୍ଦଟ ହେବା ପରେ ତାଙ୍କୁ ଆଜି କଟକସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ୱିଟାଲକୁ ସ୍ଥାନାନ୍ତରିତ କରାଯାଇଛି

ସଟ୍ଡାଉନ୍ ସମୟରେ କେଉଁ କାର୍ଯ୍ୟ ଓ କେଉଁ ବ୍ୟକ୍ତିଙ୍କୁ ଏଥିରୁ ଛାଡ ମିଳିବ ସେ ନେଇ ସ୍ୱତନ୍ତ ରିଲିଫ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବି ଜାରି କରାଯାଇଛି

ତେବେ ସଟ୍ଡାଉନ ସମୟରେ ମୋ ବସ୍ ସେବା ବନ୍ଦ ରହିବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି

ସକାଳୁ ସହର ତଥା ଜିଲ୍ଲାର ବିଭିନ୍ନ ସ୍ଚାନରେ ପୋଲିସ୍ ପକ୍ଷରୁ ବ୍ଲକିଂ କରାଯାଉଛି

ପରେ ଚତୂର୍ବ୍ଧାମର୍ତ୍ଉଙ୍କ ଦଇତାପତି ଓ ଅନ୍ୟାନ୍ୟ ସେବକମାନେ ବାହୁଡା ପହ ଅଣସର ଘରକୁ ନେଇଛନ୍ତି